ରାଜ୍ୟତମାମ୍ ବିଭିନ୍ନ ସ୍ଛାନରେ ପ୍ରବଳ ବର୍ଷା ହୋଇଥିବା ରେକର୍ଡ କରାଯାଇଛି

ସଂଗୃହୀତ ତଥ୍ ଆଧାରରେ ଖୁବ୍ ଶୀଘ୍ର ନୀତି ପ୍ରଶୟନ କରିବା ପାଇଁ ଏକ କ୍ୟାବିନେଟ୍ ମେମୋରାଣ୍ଡମ୍ ପ୍ରସ୍ତୁତ କରାଯିବ ବୋଲି ମନ୍ତୀ ଶ୍ରୀ ମହାନ୍ତି କହିଛନ୍ତି

ଏହି ଯୋଜନାରେ କେନ୍ଦୀୟ ଅନୁଦାନ ରହିଥିବା ନେଇ କେତେକ ଗଶମାଧ୍ଘମରେ ଚର୍ଚ୍ଚା ହେବା ପରେ ସ୍ୱାସ୍ଥ୍ୟ ବିଭାଗ ପ୍ରେସ୍ ବି ଏହା ସ୍ୱଷ୍ଟ କରିଛି